ରାଜ୍ୟର ପ୍ରତି ଅବିଭକ୍ତ କିଲ୍ଲାରେ ରାଜ୍ୟ ସରକାର ଗୋଟିଏ ଲେଖାଏଁ ମେଡ଼ିକାଲ କଲେକ ପ୍ରତିଷା କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ୱିଟାଲ ପ୍ରତିଷ୍ଷା କରାଯିବ ବୋଲି ମୁଖ୍ୟମନ୍ତୀ ଘୋଷଣା କରିଛନ୍ତି

ଏହି ସ୍ଖିଳନୀରେ ରାଜ୍ୟର ସମସ୍ତ ଆଇନ ସଂଘର ସଭାପତି ସଂପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ଓଡ଼ିଶା ହାଇକୋର୍ଟ ମୁଖ୍ର ବିଚାରପତିଙ୍କ ଖଣ୍ଡପୀଠରେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଇଛୁକ ଓକିଲଙ୍କ ପାଇଁ କ'ଣ ସବୁ ବ୍ୟବସ୍ତୁା କରାଯାଇଛି ସେ ବିଷୟରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ସଞ୍ୟ କିଷନ କୌଲ ଓ ବିଚାରପତି କେଏମ୍ ଜୋସେଫଙ୍ ଖଣ୍ତପୀଠ

କେହି ଯଦି ଏଭଳି କରନ୍ତି ତେବେ ତାହାକୁ ବେଆଇନ ବୋଲି ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ଭୃପକ୍ଷ ବିଡ଼ିଏ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବିଡ଼ିଏ ନକରକୁ ଆସିଛି ଯେ ସହରରେ ଥିବା କେତେକ ସପିଂମଲ୍ ମଲ୍ଟିପ୍ଲେକ୍ ଓ ଆପାର୍ଟମେଣ୍କ ପାର୍କିଂ ଫି ଆଦାୟ କରୁଛନ୍ତି

ବିଲ୍ଡିଂ ପ୍ଲାନ୍ ମଂକୁର ବେଳେ ସେମାନଙ୍ଙୁ ସେଭଳି କିଛି ଅନୁମତି ଦିଆଯାଇ ନଥାଏ

ସେ ମଧ୍ୟ ପାରାଦ୍ୱୀପ ବନ୍ଦରର କର୍ମକର୍ତ୍ତାଙ୍କ ସହ ବନ୍ଦରର ଉନ୍ଦତି ସଂପର୍କରେ ଆଲୋଚନା କରିବେ ଏବଂ ଅପରାହୁରେ ଭୁବନେଶ୍ୱର ପ୍ରତ୍ୟାବର୍ଉନ କରିବାର କାର୍ଯ୍ୟକ୍ରମ ରହିଛି